ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ଏହି ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ବିକ୍ରି ବ୍ୟବସାୟ ଉପାଦନ ଆମଦାନୀ କିମ୍ବା ସଂରକ୍ଷିତ ରଖ୍ପାରିବେ ନାହିଁ

ମଣିପୁର ପକ୍ଷରୁ ଏନ୍ଜି ବାଲାଦେବୀ ଏବଂ ଇରମ୍ ପ୍ରମେଶ୍ୱରୀ ଦେବୀ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିବା ବେଳେ ଓଡ଼ିଶା ପକ୍ଷର୍ ଆରତୀ ସେଠୀ ଏକମାତ୍ର ଗୋଲ୍ ଦେଇଥିଲେ